କର୍ଣ୍ଣାଟକ ଆସେମ୍ବି ସେସନ୍ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ଆଜି ଦିନ ସାଡ଼େ ଗୋଟାଏ ପୂର୍ବର୍ତ୍ତ ବିଧାନସଭାରେ ନିଜ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକ୍ର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କୁ ପତ୍ର ଲେଖିଛନ୍ତି

ଏହାଫଳରେ ରାଜ୍ୟ ସରକାର ସଂଖ୍ୟାଗରିଷତା ହରାଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି

ଟିକସ ଆଇନର ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ଗୃହକୁ ଅବଗତ କରାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହିସବୁ ସଂଶୋଧନ ମେକ୍ ଇନ୍ ଇଣ୍ଡିଆ ଷ୍ଟାର୍ଟ ଅପ୍କୁ ପ୍ରୋହାହିତ କରିବ ମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି ଏହିସବୁ ସଂଶୋଧନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଏନ୍ବିଏଫ୍ସିର ନିୟନ୍ତ୍ରଣକୁ ହାତକୁ ନେବା ସହିତ ବୋର୍ଡ଼ର ଅତିକ୍ରମଣ ଅଡିଟର୍ମାନଙ୍କ ବହିଷ୍କାର ଏବଂ ଏହି ବୋର୍ଡ଼କୁ ବିଭକ୍ତ କରାଇବାର ଅଧିକାର ପାଇପାରିବ ବିଦ୍ୟୁତ୍ଚାଳିତ ଯାନକୁ ପ୍ରଦାନ କରାଯାଇଥିବା ପ୍ରୋହାହନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଏହିସବୁ ଯାନ କ୍ରୟ କରିବାପାଇଁ ସୁଧ ହାରରେ ମିଳୁଥିବା ରିହାତି ଗ୍ରାହକଙ୍କୁ ପ୍ରୋସାହିତ କରିବା ସହିତ ପରିବେଶର ସୁରକ୍ଷା ହୋଇପାରିବ ଷ୍ଟାର୍ଟ ଅପ୍ଗୁଡ଼ିକୁ ଆର୍ଥକ ସ୍ଥିରତା ପ୍ରଦାନ କରାଯିବା ଫଳରେ ସେଗୁଡ଼ିକ ଅନେକାଂଶରେ କ୍ଷତି ଭରଣା କରିବାରେ ସକ୍ଷମ ହୋଇପାରିବେ ରାଜନୈତିକ ଦଳଗୁଡ଼ିକୁ ଡିକିଟାଲ୍ ଦେୟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଡିକିଟାଲ୍ ନେଶଦେଣ ସର୍ବଦା ଏକ ପ୍ରମାଣ ଛାଡ଼ିଦେଇଥାଏ ଯାହା ଦେୟର ସୃତ୍ରଠାରୁ ଦେୟ ହାସଲକାରୀଙ୍କ ପର୍ଯ୍ୟନ୍ତ ପଥକୁ ସ୍ୱଷ୍ଟ କରିଥାଏ ଯାହାଫଳରେ ଏଭଳି ନେଶଦେଶ ସ୍ୱଚ୍ଚତା ସୃଷ୍ଟି କରିବାରେ ସହାୟକ ହୋଇଥାଏ ସେଣ୍ଟର ପ୍ୟାନେଲ୍ କୃଷିକ୍ଷେତ୍ରରେ ସଂସ୍କାର ଅନୁଯାୟୀ ଅର୍ଥ କମିଶନ୍ ରାଜ୍ୟଗୁଡ଼ିକୁ ଯେଉଁ ଅର୍ଥ ମଞ୍ଜର କରିଛନ୍ତି କେନ୍ଦ୍ର ସରକାର ଏହି ଅର୍ଥକ୍ ରାଜ୍ୟଗ୍ରଡ଼ିକ୍ ପ୍ରଦାନ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ନବୀଶ କହିଛନ୍ତି ଭାରତୀୟ କୃଷିର ରୂପାନ୍ତରଣ ପାଇଁ ମ୍ରଖ୍ୟମନ୍ତ୍ରୀମାନଙ୍କର ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ପ୍ରଥମ ବୈଠକରେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏହି କମିଟିର ଆବାହକ ଶ୍ରୀ ଫଡ଼ନବୀଶ କହିଛନ୍ତି କୃଷି ଓ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟରେ ଅଧିକ ସମନ୍ୱୟ ରହିବା ଆବଶ୍ୟକ କାରଣ ଗୋଟିଏ ମନ୍ତ୍ରଣାଳୟ ଉତ୍ପାଦନକୁ ଦେଖୁଥିବାବେଳେ ଅନ୍ୟ ମନ୍ତ୍ରଣାଳୟ ଉତ୍ପାଦିତ ଦ୍ରବ୍ୟର ବିପଶନ ଦାୟିତ୍ୱରେ ଅଛି ସେ କହିଛନ୍ତି ଯେପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଏକ ମନ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ କୃଷିକ୍ଷେତ୍ରରେ ରୂପାନ୍ତରଣ ହୋଇପାରିବ ନାହିଁ ରେଲ୍ ଭାରତୀୟ ରେଳବାଇ ଆଜିଠାରୁ ସ୍ୱାସ୍ଥ୍ୟ କର୍ମଚାରୀ ବର୍ଗରେ ଏକ ସର୍ବବୃହତ୍ ନିଯୁକ୍ତି ଅଭିଯାନ ଆରମ୍ଭ କରୁଛି

ଏହା ହେଉଛି ଭାରତୀୟ ରେଳବାଇର ପ୍ରଥମ ନିଯୁକ୍ତି ଅଭିଯାନ ଯେଉଁଥିରେ ଆର୍ଥକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ

ପାକ୍ ଯାଦବ ପାକିସ୍ତାନର ଆଇନ ଅନୁଯାୟୀ ଭାରତୀୟ ନାଗରିକ କ୍ୱଲ୍ଭ୍ଷଣ ଯାଦବଙ୍କୁ କ୍ରଟନୈତିକ ସମ୍ପର୍କ ଉପଲବ୍ଧ କରାଯିବ ବୋଲି ପାକିସ୍ତାନ ଘୋଷଣା କରିଛି ଏବଂ ଏହାର ରୂପରେଖ ପ୍ରସ୍ତୁତ ହେଉଛି ସେହି ଦେଶର ବୈଦେଶିକ ମନ୍ତଶାଳୟ ଗତରାତିରେ କହିଛି ପାକିସ୍ତାନ ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ରଭାବେ କମାଣ୍ଡର୍ କୂଳଭ୍ ଷଣ ଯାଦବଙ୍କୁ କୃଟନୈତିକ ସହଯୋଗ ପ୍ରଦାନ କରିବ

ଗତକାଲି କାଠମାଣ୍ଟୁରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରଦୂତ ଶ୍ରୀ ପୁରି କହିଛନ୍ତି ଏହି ପେଟ୍ରୋଲିୟମ୍ ପାଇପ୍ ଲାଇନ୍କୁ ସଫଳତାର ସହ ସମ୍ପର୍ଣ୍ଣ କରାଯାଇଛି ଏବଂ ଏବେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ସଂଯୋଗର ଆବଶ୍ୟକତା ରହିଛି ସେ କହିଛନ୍ତି ମୋତିହାରୀ ଅମଲେଖ୍ଗଞ୍ଜ ପାଇପ୍ ଲାଇନ୍ ନେପାଳରେ ତେିଳ ଭକ୍ଷାରଣ ସମସ୍ୟାର ସମାଧାନ ସହିତ ପେଟ୍ରୋଲ୍ଜାତ ଦ୍ରବ୍ୟର ଟ୍ୟାଙ୍କର୍ ଯୋଗ ପରିବହନ ବ୍ୟବସ୍ଥାକୁ ବନ୍ଦ୍ କରିବାରେ ସହାୟକ ହେବ

ଏହି ପାଇପ୍ ଲାଇନ୍ ଯୋଗେ ସହଜ ଭାବେ ସୁଲଭ ମୂଲ୍ୟରେ ପରିବେଶ ଅନୁକୂଳ ଭାବରେ ନେପାଳକୁ ପେଟ୍ରୋଲ୍ଜାତ ଦ୍ରବ୍ୟ ବିତରଣ ସ୍ରନିଣ୍ଡିତ ହୋଇପାରିବ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କର ଗତବର୍ଷ ଏପ୍ରିଲ୍ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀ ଓଲି ମିଳିତ ଭାବେ ଐତିହାସିକ ଉହବ ଅବସରରେ ଏହି ପାଇପ୍ ଲାଇନ୍ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ଇତିମଧ୍ୟରେ ଏହି ପାଇପ୍ ଲାଇନ୍ର ପରୀକ୍ଷଣ ସମ୍ପର୍ଶ୍ଣ ହୋଇଛି ଏହି ପରୀକ୍ଷାର ଅଂଶସ୍ୱରୂପ ଗତ ବୁଧବାର ଦିନ ମୋତିହାରିରୁ ଡିଜେଲ୍ ପଠାଯାଇଥିଲା ଯାହା ଆଜି ଅମ୍ଲେଖଗଞ୍ଜରେ ପହଞ୍ଚବାର ଆଶା କରାଯାଉଛି

ଦ୍ୱିତୀୟ ଥର ପାଇଁ ଶ୍ରୀ ମୋଦି କ୍ଷମତାକୁ ଆସିବା ପରେ ଏହା ହେବ ମନ୍ କୀ ବାତ୍ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ବିଭିନ୍ନ ବିଷୟବସ୍ତ ଏବଂ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିକର ମନକଥା ବାଷ୍ଟିବାପାଇଁ ଆଶା କର୍ରଛନ୍ତି ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

କିଛି ରେକର୍ଡ଼ କରାଯାଇଥିବା ବାର୍ତ୍ତାକ୍ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ କରାଯିବ

ଗତକାଲି ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ବନ୍ତଲାଠାରେ ଥିବା ଲେଦର କମ୍ପ୍ଲେକ୍ସର କିଛି ନୃତନ ପ୍ରକଳ୍ପ ଉଦ୍ଘାଟନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି

ଏହି ଉତ୍ସବରେ ସେ ନୂତନ ଚମଡ଼ା କାରଖାନାପାଇଁ ଆବର୍ଷ୍ଣିତ କମିର କାଗଜପତ୍ର ପ୍ରଦାନ କରିଥିଲେ ଚମଡ଼ା କାରଖାନାର ଉନ୍ନତି ଓ ରପ୍ତାନୀ ବୃଦ୍ଧି ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଏହି ଅବସରରେ ସୁଶ୍ରୀ ବାନାର୍କୀ ଏକ ଚମଡ଼ା ସାମଗ୍ରୀ ପାର୍କ ଓ ଅଣୁ ଚମଡ଼ା ଶିଳ୍ପପୁଞ୍ଜ ଉଦ୍ଘାଟନ କରିଥିଲେ ବ୍ୟାଡ୍ମିକ୍ଟନ ଇଣ୍ଡୋନେସିଆ ରୁଷ୍ ଭାରତର ଅଗ୍ରଣୀ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଆଜି ଇଷୋନେସିଆ ଓପନ୍ ମହିଳା ସିଙ୍ଗଲ୍ସ୍ କ୍ୱାର୍ଟର ଫାଇନାଲ୍ରେ ଜାପାନ୍ର ନୋଜୋମି ଓକୁହାରାଙ୍କୁ ଭେଟିବେ

ପୁରୁଷ ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତର କିଦାମ୍ବୀ ଶ୍ରୀକାନ୍ତ ପରାସ୍ତ ହୋଇ ଟୁର୍ଷାମେଣ୍ଟ୍ରୁ ବିଦାୟ ନେଇଛନ୍ତି

ପୁରୁଷ ଡବଲ୍ସ୍ରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ୍ ସାଇରାଜ୍ ରାଙ୍କିରେଡ୍ମୀ ଓ ଚିରାଗ୍ ସେଟି ଇଣ୍ଡୋନେସୀୟ ଯୋଡ଼ି ମାର୍କସ୍ ଫର୍ଷାଲ୍ଡି କିଡେଅନ୍ ଓ କେଭିନ୍ ସୁକାମୁଲ୍ଜୋଙ୍କ ନିକଟରେ ପରାଜୟ ବରଣ କରିଛନ୍ତି